ଏହା ଦେଶର ବିଜ୍ଞାନ ଓ ବୈଷୟିକଜ୍ଞାନ କ୍ଷେତ୍ରକୁ ଉନ୍ନତି ପଥରେ ଆଗେଇ ନେବାକୁ ଉଦ୍ଦିଷ୍ଟ

ମନ୍ତ୍ରୀ କହିଛନ୍ତି ଜାତୀୟ ଗବେଷଣା ଫାଉଣ୍ଡେସନ୍ ଏକ ସ୍ୱାୟତ ସଂସ୍ଥା ହେବ ଏହା ସାମ୍ପ୍ରତିକ ଗବେଷଣା ଓ ଶିକ୍ଷା ବ୍ୟବସ୍ଥାରେ ଥିବା ତାରତମ୍ୟକୁ ଦୂର କରି ଭାରତର ଗବେଷଣା ଓ ନବିକରଣ କାର୍ଯ୍ୟକ୍ରମରେ ଉନ୍ନତି ଆଣିବ

ଆଜି ମଧ୍ୟରାତ୍ରିରୁ ଏହି ବ୍ୟବସ୍ଥା ଲାଗୁ ହେବ

ଆକାଶବାଣୀ ସହ ଏକ ସାକ୍ଷାତକାରରେ ସଡ଼କ ପରିବହନ ଓ ରାଜପଥ ବିଭାଗ ସଚିବ ଗିରଧର ଅରମାନେ କହିଛନ୍ତି ଫାସ୍ଟ୍ୟାଗ୍ ଉଭୟ ଯାତ୍ରୀ ଏବଂ ପଥକର ପରିଚାଳନା କର୍ତ୍ତୃପକ୍ଷମାନଙ୍କ ପାଇଁ ସୁବିଧା ହେବ

ଗାଡ଼ିଗୁଡ଼ିକ ପ୍ଲାଜାଦେଇ ଯିବା ସମୟରେ ଏହି ଶୁଳ୍କ କଟିବ ଫାସ୍ଟ୍ୟାଗ୍ ବୈଷୟିକଜ୍ଞାନ ରାଜପଥ ଗୁଡ଼ିକରେ ଯାନବାହନ ଚଳାଚଳକୁ ସହଜ କରିବ ଟୋଲ୍ପ୍ଲାଜା ଗୁଡ଼ିକରେ ଲାଗୁଥିବା ସମୟ କମ୍ ହେବା ସହ ଏହା ମାଧ୍ୟମରେ ଶୀଘ୍ର ପେମେଣ୍ଟ ହୋଇପାରିବ ଏହି ବ୍ୟବସ୍ଥା ଯୋଗୁଁ ଟୋଲ୍ପ୍ଲାଜା ଗୁଡ଼ିକର ଘଟୁଥିବା କ୍ଷତି କମ୍ ହେବା ସହ ଏହା ମାନବିକ ତ୍ରଟିକୁ ମଧ୍ୟ ଦୂର କରିବ ଏହାଯୋଗୁଁ ଉଭୟ ଯାତ୍ରୀବାହୀ ଓ ମାଲବାହି ଗାଡ଼ିକର ଚଳାଚଳ ନିର୍ବିଘ୍ନରେ ହୋଇପାରିବ ଇଣ୍ଡିଆ ଭ୍ୟାକ୍ଟିନ୍ ଡିପ୍ଲୋମାସି ଭାରତ 'ଭ୍ୟାକ୍ନିନ୍ ମୈତ୍ରୀ' କାର୍ଯ୍ୟକ୍ରମ ଅଧୀନରେ ମିତ୍ର ରାଷ୍ଟ୍ରଗୁଡ଼ିକୁ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଗୁଡ଼ିକୁ ପଠାଇବାର ଏକମାସ ପରେ ଆନ୍ତର୍କାତିକ ଗଣମାଧ୍ୟମ ସଂସ୍ଥାମାନେ ଭାରତର ଭୂୟସୀ ପ୍ରଶଂସା କରିଛନ୍ତି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍ର ଏରିକ୍ ବେଲ୍ମ୍ୟାନ୍ କହିଛନ୍ତି ଆନ୍ତର୍ଜାତିକ ସ୍ତରରେ କୋବିଡ୍ ପ୍ରତିଷେଧକ ଯୋଗାଇବାରେ ଭାରତ ପ୍ରମୁଖ ସ୍ଥାନରେ ରହିଛି ଭାରତର ଏହି ନୀତିକୁ ପ୍ରଶଂସା କରି ସେ କହିଛନ୍ତି ଭାରତ ଏହାର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଯେତିକି ପ୍ରତିଷେଧକ ଡୋଜ୍ ଦେଇଛି ତାର ତିନି ଗୁଣା ଡୋଜ୍ ଅନ୍ୟ ଦେଶଗୁଡ଼ିକୁ ପଠାଇଛି

ପ୍ରଥମ ଦଫାରେ ଭୁଟାନ୍ ଓ ମାଳଦ୍ୱୀପକୁ ପ୍ରତିଷେଧକ ପଠାଯାଇଥିଲା ନ୍ୟୁୟର୍କ ଟାଇମ୍ବ କହିଛି ଭାରତ ଯେତିକି ପରିମାଣର କୋବିଡ୍ ପ୍ରତିଷେଧକ ଉତ୍ପାଦନ କରାଯାଉଛି ଅନ୍ୟ କୌଣସି ଦେଶରେ ଏତେମାତ୍ରାରେ ପ୍ରତିଷେଦକ ଉତ୍ପାଦନ କରାଯାଇନାହିଁ ଭାରତ ଏହାର ପଡୋଶୀ ଦେଶ ଓ ବନ୍ଧୁ ରାଷ୍ଟ୍ର ଗୁଡ଼ିକୁ ଲକ୍ଷ ଲକ୍ଷ ଡୋଜ୍ ପ୍ରତିଷେଧକ ଯୋଗାଇଛି

ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନିକା ଅକ୍ସଫୋର୍ଡ୍ ପ୍ରତିଷେଧକ ଉତ୍ପାଦନ କରୁଛି ଓ ସେଠାରେ ଦୈନିକ ଅଢ଼େଇ ନିୟୁତ ଡୋକ୍ ପ୍ରତିଷେଧକ ଉତ୍ପାଦିତ ହେଉଛି ଭାରତ ମାଗଣାରେ ପଡ଼ୋଶୀ ଦେଶଗୁଡ଼ିକୁ ପ୍ରତିଷେଧକ ଯୋଗାଇଥିବାର ରିପୋର୍ଟରେ ଉଲ୍ଲେଖ ରହିଛି ନେପାଳ ବାଙ୍ଗଲାଦେଶ ମ୍ୟାମାର୍ ମାଳଦ୍ୱୀପ ଶ୍ରୀଲଙ୍କା ସେସେଲ୍ସ ଓ ଆଫ୍ଗାନିସ୍ତାନ ଭଳି ଦେଶଗୁଡ଼ିକୁ ଭାରତ ପ୍ରତିଷେଧକ ଯୋଗାଇଥିବାର ଏହି ରିପୋର୍ଟରେ କୁହାଯାଇଛି

ଏଗୁଡ଼ିକ ଶସ୍ତାରେ ଉପଲବ୍ଧ ହେଉଥିବାର ଗଲ୍ଲ ନ୍ୟଜ୍ କହିଛି ଗଭ୍ କ୍ଲାରିଫିକେସନ୍ ଦେବେନ୍ଦ୍ର କୁଲ୍ଲା ବେଲାଲାର୍ ସମ୍ପ୍ରଦାୟକୁ ଅନୁସୂଚୀତ ଜାତି ତାଲିକାରୁ ବାଦ୍ ଦିଆଯିବା ସଂକ୍ରାନ୍ତ ଖବରକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରଣାଳୟ ଏହି ଖବର ସମ୍ପୂର୍ଣ୍ଣ ଭିଭିହୀନ ଓ ଅମଳକ ବୋଲି କହିଛି

ସେ ଦୃଷ୍ଟିରୁ ଏହି ସମ୍ପ୍ରଦାୟକୁ ଅନୁସୂଚୀତ କ୍ଜାତିରୁ ବାଦ୍ ଦେଇ ଅନ୍ୟାନ୍ୟ ପଛୁଆବର୍ଗ ଶ୍ରେଣୀରେ ସାମିଲ କରାଯିବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ମନ୍ତ୍ରଶାଳୟ କହିଛି ଏ ସଂକ୍ରାନ୍ତରେ ମନ୍ତ୍ରଶାଳୟ ଅଧିକ ସ୍ୱଷ୍ଟିକରଣ ଦେଇ କହିଛି ଏ ସଂକ୍ରାନ୍ତୀୟ ଏକ ବିଲ୍ ମଧ୍ୟ ଲୋକସଭାରେ ଆଗତ ହୋଇସାରିଛି

ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଶ୍ଚିରୁ ଏହି ଅର୍ଥ ପ୍ରଦାନ କରାଯିବ

ବିଜେପି ଲିଷ୍ଟ ଆସାମ ରାଜ୍ୟସଭା ଉପ ନିର୍ବାଚନ ଓ ତେଲଙ୍ଗାନା ରାଜ୍ୟ ବିଧାନ ପରିଷଦ ଦ୍ୱି ବାର୍ଷିକ ନିର୍ବାଚନ ପାଇଁ ବିଜେପି ଏହାର ପ୍ରାର୍ଥୀମାନଙ୍କର ନାମ ତାଲିକା ଚଡ଼ାନ୍ତ କରିଛି ଆସାମ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ବିଶ୍ୱଜିତ ଦୈମାରୀଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରାଇଥିବା ବେଳେ ତେଲଙ୍ଗାନା ରାଜ୍ୟ ବିଧାନ ପରିଷଦ ଆସନ ପାଇଁ ଏନ୍ ରାମଚନ୍ଦ୍ର ରାଓ ଏବଂ ଗୁଜୁଲା ପ୍ରେମେନ୍ଦର୍ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି

ମେକ୍ସିକୋ ସରକାର କହିଛନ୍ତି ଏହି ପ୍ରତିଷେଧକ ଗୁଡ଼ିକୁ ଅଗ୍ରାଧିକାର ଭିଭିରେ ପ୍ରଥମେ ବୟୋକ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଦିଆଯିବ ଏହି ପ୍ରତିଷେଧକ ଗୁଡ଼ିକ ଦ୍ୱିତୀୟ ଦଫାରେ ଦିଆଯାଉଛି

ମେକୁକୋ ଓ ଆର୍ଜେଷ୍ଟିନା ଆଷ୍ଟ୍ରାଜେନିକା ପାଇଁ ଏକ ରାଜିନାମାରେ ଉପନୀତ ହୋଇଛନ୍ତି ମେକୁକୋର ଜଣେ ଧନୀ ବ୍ୟକ୍ତି କାର୍ଲସ୍ ସ୍କିମ୍ଙ୍କ ଦ୍ୱାରା ଆର୍ଥିକ ସହାୟତାରେ ଏହି ପ୍ରତିଷେଧକ ଗୁଡ଼ିକୁ ଦିଆଯିବ ମେକ୍ନିକୋରେ କୋବିଡ୍ ସଂକ୍ରମଣରେ ସର୍ବାଧିକ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି ସେଠାରେ ଗତ ଡିସେମ୍ବର ମାସରୁ ପ୍ରତିଷେଧକ ଦେବା ଆରମ୍ଭ ହୋଇଛି